ପିଏମ୍ ମିଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋବିଡ୍ ନାଇଣ୍ଟିନ୍ର ମୁକାବିଲାରେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଗଣମାଧ୍ୟମ କୋବିଡ୍ ନାଇଷ୍ଟିନ୍ ସଂକ୍ରମଣ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରି ଅଭୂତପୂର୍ବ କାର୍ଯ୍ୟ କରିଛି ଗଣମାଧ୍ୟମ ସରକାରଙ୍କ କାର୍ଯ୍ୟର ବିଶ୍ଳେଷଣ କରିବା ସହ ବିଭିନ୍ନ ତୃଟିକୁ ଲୋକଲୋଚନକୁ ଆଶିଛି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜୟପୁରରେ ପତ୍ରିକା ଗେଟ୍କୁ ଉଦ୍ଘାଟନ କରିବା ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ସମାଜର ବୁଦ୍ଧିଜୀବୀ ଓ ଲେଖକମାନେ ସମାଜ ପାଇଁ ଦିଗ୍ଦ୍ରଷ୍ଟା ଓ ଗୁରୁ ସଦୃଶ ଭୂମିକା ନିର୍ବାହନ କରିଛନ୍ତି ସେ କହିଛନ୍ତି ସ୍ୱାଧୀନତା ସଂଗ୍ରାମ ସମୟରେ ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀ ସେମାନଙ୍କ ଲେଖା ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିଛନ୍ତି ସେ କହିଛନ୍ତି ଶିକ୍ଷା ପଦ୍ଧତିରେ ପୁସ୍ତକ ଓ ଲେଖକମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି ଏହି ଐତିହାସିକ ଗେଟ୍' ପତ୍ରିକା ସମ୍ଭାଦପତ୍ର ଗୋଷ୍ଠୀ ଦ୍ୱାରା ଜୟପୁରର ଜବାହରଲାଲ ନେହେରୁ ମାର୍ଗରେ ନିର୍ମାଣ କରାଯାଇଛି ଗ୍ରପ୍ ଚେୟାରମ୍ୟାନ୍ଙ୍କ ଦ୍ୱାରା ଲିଖିତ ଦୁଇଟି ପୁସ୍ତକକୁ ଶ୍ରୀ ମୋଦି ଉନ୍କୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ପୁସ୍ତକ ପାଠ କରିବାର ଅଭ୍ୟାସ ବଜାୟ ରଖିବାକୁ ନୂଆ ପିଢ଼ିକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ନୂଆ ଘରଟିଏ ନିର୍ମାଣ କରିବା ସମୟରେ ପୁସ୍ତକ ପାଇଁ ଏକ ସ୍ଥାନ ରଖାଯିବା ଆବଶ୍ୟକ ଯାଦ୍ୱାରା ପରିବାରର ପ୍ରତ୍ୟେକ ସଦସ୍ୟ ପୁସ୍ତକ ଅଧ୍ୟୟନରେ ବ୍ରତୀ ରହିପାରିବେ

ଭାରତରେ ଉତ୍ପାଦିତ ପଦାର୍ଥ ଓ ଭାରତର ଆଭିମୁଖ୍ୟକୁ ବିଶ୍ୱରେ ପ୍ରାଧାନ୍ୟ ଦିଆଯାଉଛି ଓ ଦେଶ ସମଗ୍ର ବିଶ୍ୱରେ ଏହାର ଉପସ୍ଥିତି ଉପଲହ୍ଧି କରାଇ ପାରିଛି ଭାରତର କଥା ବିଶ୍ୱବାସୀ ଗୁରୁତର ସହ ଗ୍ରହଣ କରୁଛନ୍ତି ବୋଲି ଶୀ ମୋଦୀ କହିଛନ୍ତି

ଆନ୍ତର୍ଜାତିକ ସାକ୍ଷରତା ଦିବସ ଅବସରରେ ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ନିଶଙ୍କ କହିଛନ୍ତି ଏହି ଲକ୍ଷ୍ୟ ହାସଲ ପାଇଁ ସରକାର ବିଭିନ୍ନ ସଂଗଠନ ଗ୍ରାମସଭା ଓ ଅନ୍ୟ ଭାଗିଦାରମାନଙ୍କୁ ମିଶନ୍ ଭିଭିରେ କାର୍ଯ୍ୟ କରିବାକୁ ହେବ ପ୍ରତି ଦୁଇ ମାସରେ ଥରେ ସାକ୍ଷରତା କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିବାକୁ ସେ କର୍ମଚାରୀମାନଙ୍କୁ କହିଛନ୍ତି ଶ୍ରୀ ନିଶଙ୍କ କହିଛନ୍ତି ଦେଶର ଜନସଂଖ୍ୟାର ଏକ ବଡ଼ ଅଂଶ ଏବେବି ସାକ୍ଷର ହୋଇପାରି ନାହାନ୍ତି ଓ ସେ ଦୃଷ୍ଟିରୁ ଏ ଦିଗରେ ଅଧିକ ଉଦ୍ୟମର ଆବଶ୍ୟକତା ରହିଛି ସେ ପୁଣି କହିଛନ୍ତି ନ୍ନଆ ଶିକ୍ଷାନୀତି ଦେଶର ମୌଳିକ ନୀତି ଓ ନୈତିକତା ଉପରେ ପର୍ଯ୍ୟବେଶିତ

ବ୍ୟକ୍ତିବିଶେଷ ସମ୍ପ୍ରଦାୟ ଓ ସମାଜ ପାଇଁ ସାକ୍ଷରତାର ଗୁରୁତ୍ୱକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି ଚଳିତ ବର୍ଷର ଆନ୍ତର୍ଜାତିକ ସାକ୍ଷରତା ଦିବସରେ କୋବିଡ୍ ସଂକ୍ରମଣ ସମୟରେ ସାକ୍ଷରତା ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣ ଉପରେ ଆଲୋକପାତ କରାଯାଇଛି କୋବିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ନୀତି ନିର୍ଦ୍ଧାରଣ ଓ ସେଗୁଡ଼ିକର କାର୍ଯ୍ୟକାରିତାରେ ତାରତମ୍ୟ ରହିଯାଉଛି କୋବିଡ୍ ସଂକ୍ରମଣ ଆରମ୍ଭରେ ଅନେକ ଦେଶରେ ପ୍ରୌଢ଼ ଶିକ୍ଷା କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିଲା

ନିରକ୍ଷରତାର ମୂଳ କାରଣ ଉତ୍କଟ ଦାରିଦ୍ର୍ୟ ଓ ମହିଳାମାନଙ୍କ ପ୍ରତି ପକ୍ଷପାତ ଥିଲା

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କ୍ରମାଗତ ଭାବେ ଆରୋଗ୍ୟ ଲୋକମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିକିହିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଉଛି

ସେଗୁଡ଼ିକ ମଧ୍ୟରେ ବିହାର ତାମିଲନାଡୁ ଦିଲ୍ଲୀ ପଶ୍ଚିମବଙ୍ଗ ରାଜସ୍ଥାନ ଓ ଗୁଜରାତ ଆଦି ରାଜ୍ୟ ରହିଛି

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଖବରମାନ ମିଳୁଛି

ସେଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ଆନ୍ଧ୍ରପ୍ରଦେଶ କର୍ଣ୍ଣାଟକ ଉତ୍ତରପ୍ରଦେଶ ଓ ତାମିଲନାଡୁ ପ୍ରମୁଖ ସ୍ଥାନରେ ଅଛି ନମୂନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ରଣକୌଶଳକୁ ତ୍ୱରାନ୍ୱିତ କରାଯିବା ଦ୍ୱାରା ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଭାରତ ନମୂନା ପରୀକ୍ଷାରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି

ଅଧିକ ନମୂନା ପରୀକ୍ଷା କରୁଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ସ୍ଥାନ ପାଇଛି

ବ୍ୟାପକ ଅଞ୍ଚଳରେ ଅଧିକ ନମୂନା ପରୀକ୍ଷା ଯୋଗୁଁ ସଂକ୍ରମିତ ବ୍ୟକ୍ତିମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯାଇପାରୁଛି

ଇଣ୍ଡିଆ ଏଲ୍ଏସି ସେନାବାହିନୀ କହିଛି ପ୍ରକୃତ ନିୟନ୍ତ୍ରଣରେଖାଠାରେ ସୈନ୍ୟ ଅପସାରଣ ଓ ଉତ୍ତେଜନା ହ୍ରାସ ପାଇଁ ଭାରତ ସମ୍ପର୍ଣ୍ଣ ପ୍ରତିଶ୍ରତିବଦ୍ଧ କିନ୍ତୁ ଚୀନ୍ ସେଠାରେ ସର୍ବଦା ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟମାନ କରିବାରେ ଲାଗିଛି କୌଣସି ବି ପରିସ୍ଥିତିରେ ଭାରତୀୟ ସେନାବାହିନୀ ପ୍ରକୃତ ନିୟନ୍ତ୍ରଣରେଖାକୁ ଲଙ୍ଘନ କରିନାହିଁ କିମ୍ବା ଗୁଳିଚାଳନା ଓ କୌଣସି ପ୍ରକାରର ଆକ୍ରମଣାତ୍ମକ ପଦକ୍ଷେପ ନେଇନାହିଁ ସେନାବାହିନୀ ପକ୍ଷରୁ ଏକ ଆନୁଷ୍ଠାନିକ ବିବୃତ୍ତିରେ କୁହାଯାଇଛି ପିପୁଲ୍ୱ ଲିବରେସନ ଆର୍ମି ଲଗାତାର ଭାବେ ରାଜିନାମା ଗୁଡ଼ିକର ଲଙ୍ଘନ କରୁଛି ଓ ବିଭିନ୍ନ ଆକ୍ରମଣାତ୍ମକ ପଦକ୍ଷେପ ନେଉଛି